ସେମାନଙ୍କ ମଧ୍ୟରୁ କିଛି ଡାକ୍ତରଖାନାରେ ଚିକିିିତ ହେଉଥିଲାବେଳେ ଆଉ କେତେକ ଘରେ ସଙ୍ଗରୋଧରେ ରହି ଚିକିିିିତ ହେଉଛନ୍ତି

ଟିକାକରଣ କାର୍ଯ୍ୟକ୍ରମକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଓ ତଦାରଖ କରାଯାଉଛି

ଗ୍ରାମ ବ୍ଲକ ଓ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକୁ ଏହି ଅନୁଦାନ ଦିଆଯାଇଛି ଏମାନେ କୋଭିଡ ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ ପଦକ୍ଷେପ ନେବା ବାବଦରେ ଏହି ଅର୍ଥ ଖର୍ଚ୍ଚ କରିବେ

ଏହି ସମିତିର ସଭାପତି ଭାନ୍ତେ ଆର୍ଯ୍ୟ ନାଗାର୍ଜ୍ଜୁନ ସଶାଇ ଆଜି ନାଗପୁର ପୌର ନିଗମର ଅଧିକାରୀମାନଙ୍କ ଗହଶରେ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି ଏହି କେନ୍ଦ୍ରରେ କୋଭିଡ ରୋଗୀମାନଙ୍କୁ ମାଗଣା ଚିକିତ୍ସା କରାଯିବ

ନଗରୀର ବରିଷ୍ଣ ଚିକିତ୍ସା ବିଶେଷଜ୍ଞମାନଙ୍କର ପରାମର୍ଶ ଅନୁଯାୟୀ ଏହି କେନ୍ଦ୍ର କାର୍ଯ୍ୟ କରିବ ଟିଏନ୍ କ୍ୟାବିନେଟ୍ ତାମିଲନାଡୁର ପ୍ରଥମ କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ହେବ

ଆସନ୍ତାକାଲିଠାରୁ ରାଜ୍ୟରେ ଲକଡାଉନ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ କୋଭିଡ ପରିସ୍ଥିତି ସଂକ୍ରାନ୍ତରେ ବୈଠକରେ ଆଲୋଚନା ହେବାର ଆଶା କରାଯାଉଛି

ସେନା ଡାକ୍ତର କୋଭିଡ ମହାମାରୀ ଦୃଷ୍ଟିରୁ ଅବସରପ୍ରାପ୍ତ ସେନା ଡାକ୍ତର ଓ ସଟ୍ ସର୍ଭିସ କମିଶନ ମେଡ଼ିକାଲ ଅଫିସରମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ କାରି କରାଯାଇଛି

ୟୁପି କର୍ଫ୍ୟୁ ଉତ୍ତରପ୍ରଦେଶରେ କରୋନା କର୍ଫ୍ୟୁକୁ ଆଉ ସପ୍ତାହକ ପର୍ଯ୍ୟପ୍ତ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି

ପିଏମ୍ ସିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବ କର୍ଣ୍ଣାଟକ ବିହାର ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନଙ୍କ ସହ ସେମାନଙ୍କ ରାଜ୍ୟରେ କୋଭିଡ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଗତ କେଇଦିନ ହେଲା ଶ୍ରୀ ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ ପରିସ୍ଥିତି ସଂପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଟିକାକରଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ସୁବିଧାଗୁଡ଼ିକ ଉପରେ ଆଲୋଚନା କରୁଛନ୍ତି ପୂର୍ବରୁ ଶ୍ରୀ ମୋଦୀ ତାମିଲନାଡୁ ଝାଡ଼ଖଣ୍ଡ ଓଡ଼ିଶା ତେଲଙ୍ଗାନା ମହାରାଷ୍ଟ୍ର ମଧ୍ୟପ୍ରଦେଶ ଓ ସିକିମ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ କ୍ରୀଡ଼ାବିତ ସହାୟତା କୋଭିଡ ମହାମାରୀ ସମୟରେ ପୂର୍ବତନ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ତଥା କୋଚ୍ମାନଙ୍କୁ ଚିକିତ୍ସା ଆର୍ଥିକ ସହାୟତା ଓ ନେବାଆଶିବା ପାଇଁ ଗାଡ଼ି ଆଦି ଯୋଗାଇଦେବା ସକାଶେ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ଅଲମ୍ପିକ ସଂଘ ଓ ଭାରତୀୟ କ୍ରୀଡ଼ା କର୍ତ୍ତୃପକ୍ଷ ମିଳିତ ଭାବେ ଏକ ସ୍ୱତନ୍ତ୍ର ସମର୍ଥନ ସେଲ୍ ସ୍ଥାପନ କରିଛନ୍ତି

ଏଥିପାଇଁ ଜାତୀୟ ଓ ରାଜ୍ୟସ୍ତରରେ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି ଏଥିରେ ଭାରତୀୟ ଅଲମ୍ପିକ ସଂଘ ଓ କ୍ରୀଡ଼ା କର୍ତ୍ତୃପକ୍ଷ ତଥା ରାଜ୍ୟ ସରକାରୀ ଅଧିକାରୀମାନେ ସଦସ୍ୟ ଅଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଏ ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି କ୍ରୀଡ଼ାକ୍ଷେତ୍ର ପାଇଁ ଜୀବନବ୍ୟାପୀ ଅବଦାନ ରଖିଥିବା ତଥା ଦେଶପାଇଁ ସୁନାମ ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସରକାର ସାହାଯ୍ୟ ସମର୍ଥନ ଯୋଗାଇଦେବା ଲକ୍ଷ୍ୟରେ ଏହି ପଦକ୍ଷେପ ନେଇଛନ୍ତି

ମୋଦୀ ଟାଗୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମଦିନରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ନୋବେଲ ପୁରସ୍କାର ବିଜେତା ସ୍ୱର୍ଗତ ଟାଗୋରଙ୍କୁ ସ୍ମରଣ କରି ଶ୍ରୀ ମୋଦୀ କହିଛନ୍ତି ତାଙ୍କର ମହାନ୍ ବାର୍ତ୍ତା ଓ ଆଦର୍ଶ ସ୍ୱପ୍ନର ଭାରତ ଗଠନ ପାଇଁ ଆମକୁ ସଦାସର୍ବଦା ଅନୁପ୍ରାଣୀତ କରିବ

ଶ୍ରୀ ମୋଦୀ କହିଛନ୍ତି ମହାନ ଯୋଦ୍ଧା ମହାରାଣା ପ୍ରତାପ ଅସୀମ ସାହସ ଓ ବୀରତ୍ୱର ସହ ଦେଶମାତୃକାର ସମ୍ମାନ ବଜାୟ ରଖିଥିଲେ ଶ୍ରୀ ମୋଦୀ କହିଛନ୍ତି ଜନ୍ମଭୂମି ପ୍ରତି ତାଙ୍କର ଆତ୍ମବଳୀ ଓ ଉତ୍ସର୍ଗ ଚିରଦିନ ମନେରହିବ ମୋଦି ଗୋଖଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ଗୋପାଳକୃଷ୍ଣ ଗୋଖଲେଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ସ୍ୱର୍ଗତ ଗୋଖଲେ ଜୀବନସାରା ଦେଶସେବା ପାଇଁ କାମ କରିଛନ୍ତି